ଏହାର ଦୁଇ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଆଜି ଇସ୍ତଫା ଦେବାକୁ ଦଳ ପକ୍ଷରୁ କୁହାଯାଇଛି

ଫଳରେ ଶିଶୁ କନ୍ୟାଙ୍କ ସୁରକ୍ଷା ଓ ପାଠପଢ଼ା ପାଇଁ ସରକାର ଯେଉଁ ଯୋଜନା ଦେଶ ବ୍ୟାପୀ କାର୍ଯ୍ୟକାରୀ କରିଛନ୍ତି ସେହି ପ୍ରୟାସ ଏହା ଦ୍ୱାରା ପ୍ରୋସାହିତ ହେବ ବୋଲି ଆଶା କରାଯାଉଛି ଝୁନ୍ଝୁନ୍ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଯୋଜନାର ହିତାଧିକାରୀ ମା ଓ ଶିଶୁକନ୍ୟାମାନଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି ସେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କିଲ୍ଲାଗୁଡ଼ିକୁ ପ୍ରମାଣପତ୍ର ବଙ୍କନ କରିବେ ଏହାଛଡ଼ା ପ୍ରଧାନମନ୍ତ୍ରୀ ମଧ୍ୟ ଜାତୀୟ ପୁଷ୍ଟି ସାଧନ ମିଶନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଏନ୍ଏନ୍ଏମ୍ ଆଇସିଡିଏସ୍ କମନ୍ ଆପ୍ଲିକେସନ୍ ସଫୁଓୟାରର ଶୁଭାରୟ କରିବାର କାର୍ଯ୍ୟକ୍ରମ ରହିଛି ଓମେନ୍ସ ଡେ ଆନ୍ତର୍ଜାତିକ ମହିଳା ଦିବସ ଆଜି ପାଳନ କରାଯାଉଛି ସରକାର ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ସଂସ୍ଥାମାନଙ୍କ ପକ୍ଷରୁ ସାରା ବିଶ୍ୱରେ ମହିଳାମାନଙ୍କ ସଫଳତା ନେଇ ଏହି ଦିବସ ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଏ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଏହି ଅବସରରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ଯେ ଏହିଦିନ ଜୀବନର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ସଫପର୍କରେ ମନେପକାଇଥାଏ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ମହିଳାମାନେ ସାମାଜିକ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ ହୋଇପାରିଲେ ଦେଶର ଦ୍ରୁତ ବିକାଶ ଘଟିବ ଇରାନୀ ଇଣ୍ଟରଭିଉ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍କୁତି ଇରାନୀ କହିଛନ୍ତି ଯେ କେବଳ ଆନ୍ତର୍ଜାତିକ ମହିଳା ଦିବସ ଭଳି ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ନୁହେଁ ବର୍ ସବୁଦିନ ମହିଳାମାନଙ୍କର ଶକ୍ତି ଓ ସାମର୍ଥ୍ୟକୁ ପାଳନ କରାଯିବା ଉଚିତ ଆକାଶବାଣୀ ସହିତ ଏକ ସାକ୍ଷାତକାରରେ ଶ୍ରୀମତୀ ଇରାନୀ କହିଛନ୍ତି ସମାଜରେ ପରିବର୍ଭନ ଆଶିବା ସହ ଦେଶର ନେତୃତ୍ୱ ନେବାର ଦକ୍ଷତା ମହିଳାଙ୍କର ରହିଛି ମହିଳାମାନଙ୍କ ସମସ୍ୟା ସଂପର୍କରେ ପୁରୁଷମାନେ ସମ୍ପେଦନଶୀଳ ରହିବା ଉଚିତ ବୋଲି ସେ ମତ ଦେଇଛନ୍ତି

ତଦନୁସାରେ ମୋଦି ସରକାରରେ ଏହି ଦଳର ଥିବା ଦୁଇଜଣ ମନ୍ତ୍ରୀଙ୍କୁ ଆଜି ସୁଦ୍ଧା ଇସ୍ତଫା ଦେବା ପାଇଁ ଦଳ ପକ୍ଷରୁ କୁହାଯାଇଛି ଏହି ଦୁଇମନ୍ତ୍ରୀ ହେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ୱାଇଏସ୍ ଚୌଧୁରୀ ଗତକାଲି ରାତିରେ ଏକ ସାମ୍ଘାଦିକ ସମ୍ମିଳନୀରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କହିଥିଲେ ଯେ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦଳ ପକ୍ଷରୁ ଏହି ଯନ୍ତ୍ରଣାଦାୟକ ନିଷ୍କଭି ନିଆଯାଇଛି ସରକାରରୁ ତାଙ୍କ ଦଳ ଓହରି ଯିବାକୁ ନିଷ୍କଭି ନେଇଥିଲେ ହେଁ ଏନ୍ଡିଏ ଛାଡ଼ିବ କି ନାହିଁ ସେ ନେଇ ଚୂଡ଼ାନ୍ତ ନିଷ୍କଭି ଗ୍ରହଣ କରାଯାଇ ନାହିଁ ପରବର୍ତ୍ତୀ ନିଷ୍କଭି ପର୍ଯ୍ୟନ୍ତ ଏନ୍ଡିଏକୁ ଦଳ ପକ୍ଷରୁ ସମର୍ଥନ ଜାରି ରହିବ ପରବର୍ତ୍ତୀ ପଦକ୍ଷେପ ସମୟକ୍ରମେ ଗ୍ରହଣ କରାଯିବ ବୋଲି ଶ୍ରୀ ନାଇଡ଼ୁ କହିଛନ୍ତି ନୂଆଦିଲ୍ଲୀଠାରେ ଗତକାଲି ସନ୍ଧ୍ୟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ୍ ଲାଗୁ ପରେ ଉତ୍ତର ପୂର୍ବାଞ୍ଚଳ ଏବଂ ତିନୋଟି ପାହାଡ଼ିଆ ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ କୌଣସି ପ୍ରଦେଶକୁ ସ୍ୱତନ୍ତ୍ର ଶ୍ରେଣୀଭୁକ୍ତ ରାଜ୍ୟର ମାନ୍ୟତା ଦେବା ସାୟିଧାନିକ ଦୃଷ୍ଟିରୁ ସମ୍ଭବ ନୁହେଁ ତେବେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ଶ୍ରେଣୀଭୁକ୍ତ ରାଜ୍ୟର ମାନ୍ୟତା ଦେବା ବଦଳରେ ସେ ବାବଦରେ ସମ ପରିମାଣର ଅର୍ଥ ଯୋଗାଇ ଦିଆଯିବ ବୋଲି ସେ ସ୍ୱଷ୍ଟ କରିଦେଇଥିଲେ କେନ୍ଦ୍ରରେ ଏନ୍ଡିଏ ସରକାରରୁ ତେଲୁଗୁଦେଶମ ପାର୍ଟି ଓହରି ଯାଇଥିବାରୁ ରାଜ୍ୟରେ ଚନ୍ଦ୍ରବାବୁଙ୍କ ସରକାରରେ ଥିବା ଦୁଇଜଣ ବିଜେପି ମନ୍ତ୍ରୀ କେ ଶ୍ରୀନିବାସ ରାଓ ଓ ଟି ମାଶିକ୍ୟଲା ରାଓ ମଧ୍ୟ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ବିଜେପିର ଜଣେ ନେତା ବିଷ୍ଣୁ କୁମାର ରାଜୁ କହିଛନ୍ତି ଯେ ତାଙ୍କ ଦଳର ଦୁଇଜଣ ମନ୍ତ୍ରୀ ଆଜି ଇସ୍ତଫା ଦେବେ କ୍ୟାବିନେଟ୍ ଟେଲିକମ୍ ଟେଲିକମ୍ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ସହିତ ଏ କ୍ଷେତ୍ରରେ ବ୍ୟବସାୟକୁ ସୁଗମ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଂଜୁରୀ ଦେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଟେଲିକମ୍ କ୍ଷେତ୍ରରେ ସେକ୍ଟ୍ରମ୍ ନିଲାମକୁ ସେବା ପ୍ରଦାନକାରୀଙ୍କୁ ବିଳୟରେ ଦେୟ ପ୍ରଦାନ ସଂକ୍ରାନ୍ତ ବ୍ୟବସ୍ଥାର ପୁନର୍ବିନ୍ୟାସ କରାଯାଇଛି ଏହାଛଡ଼ା ସ୍କେକ୍ଟ୍ରମ ହୋଲ୍ଡିଂ କ୍ଷେତ୍ରରେ ସର୍ବୋଚ୍ଚ ସୀମା ମଧ୍ୟ ନିର୍ଦ୍ଧାରିତ ହୋଇଛି ଏହାଛଡ଼ା ମନ୍ତ୍ରିମଣ୍ଡଳ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୁଇ ପ୍ରତିଶତ ଅଧିକ ମହଙ୍ଗା ଭଉ ଦେବାକୁ ପ୍ରସ୍ତାବ ଗୃହୀତ ହୋଇଛି କର୍ମଚାରୀଙ୍କ ଅତିରିକ୍ତ ମହଙ୍ଗା ଭତ୍ତା ଏବଂ ସେବା ନିବୃତ୍ତ କର୍ମଚାରୀଙ୍କୁ ଅତିରିକ୍ତ ଭଉ୍ତା ପିଛିଲା ଭାବେ ଚଳିତବର୍ଷ ଜାନୁୟାରୀ ପହିଲାରୁ ଲାଗୁ ହେବ

ସିସିଇଏ ଏଗ୍ରି ପଞ୍ଜାବ ହରିଆଣା ଉତ୍ତରପ୍ରଦେଶ ଓ ଦିଲ୍ଲୀ ଆଦି ରାଜ୍ୟରେ କୁଷିକ୍ଷେତ୍ରରେ ଫସଲର ଅବଶେଷର ପରିଚାଳନା ଓ ଉପଯୋଗ ପାଇଁ ଯନ୍ତ୍ରର ବ୍ୟବହାରକୁ ପ୍ରୋସାହିତ କରିବା ନିମନ୍ତେ ଏକ ପ୍ରସ୍ତାବକୁ କେନ୍ଦ୍ର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ ଦେଇଛି

ସିବିଆଇ ନିରବ ମୋଦି ହୀରା ଗହଣା ବ୍ୟବସାୟୀ ନିରବ ମୋଦି ବିରୁଦ୍ଧରେ ସିବିଆଇ ଆଉ ଏକ ମାମଲା ରୁଜୁ କରିଛି

ନିରବ ମୋଦି ବିରୋଧରେ ଏହା ସିବିଆଇର ଦ୍ୱିତୀୟ ମାମଲା

ନୀତି ବ୍ୟାଙ୍କିଙ୍ଗ୍ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ବ୍ୟାଙ୍କ କ୍ଷେତ୍ରରେ ତଦାରଖ ବ୍ୟବସ୍ଥାକୁ ଅଧିକ ଦୃଢ଼ ଏବଂ ସୁରକ୍ଷିତ କରିବା ସହ ଠକେଇ ଆଦି ଘଟଣାର ନିରାକରଣ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଇଛନ୍ତି ଗତକାଲି ମୁମ୍ବାଇଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ବ୍ୟାଙ୍କ୍ ସୁରକ୍ଷାର ଗୁରୁତ୍ୱ ଯଥେଷ୍ଟ ବଢ଼ିଯାଇଛି

କୋହିମାର ସ୍ଥାନୀୟ ପଡ଼ିଆରେ ରାଜ୍ୟପାଳ ପି ବି ଆଚାର୍ଯ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଦଳର ସାଧାରଣ ସଂପାଦକ ରାମ ମାଧବ ଅନ୍ୟମାନଙ୍କ ସହ ଶପଥଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବେ

ବେଙ୍ଗିଠାରେ ଚୀନ୍ ପକ୍ଷରୁ ଏହି ତଥ୍ୟ ସରକାରୀ ଭାବେ ପ୍ରଦାନ କରାଯାଇଛି ତେବେ ଏହି ସମୟରେ ଭାରତକୁ ଚୀନ୍ର ରପ୍ତାନୀ ବଢ଼ିଛି ଯାହା ଭାରତୀୟ ରପ୍ତାନୀଠାରୁ ଅଧିକ ଇଣ୍ଡିଆ ପାକ୍ ବୟସ୍କ ଓ ମହିଳା ବନ୍ଦୀ ଆଦାନ ପ୍ରଦାନ କ୍ଷେତ୍ରରେ ପାକିସ୍ତାନ ଭାରତର ପ୍ରସ୍ତାବ ପ୍ରତି ଅନୁକୂଳ ମନୋଭାବ ପୋଷଣ କରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଶ୍ରୀଲଙ୍କା ଶ୍ରୀଲଙ୍କାର କାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଅବ୍ୟାହତ ରହିଛି ସେଠାରେ ସଂଖ୍ୟାଲଘୁ ମୁସଲମାନମାନଙ୍କ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଦୁର୍ବୃତ୍ତ ନିଆଁ ଲଗାଇବା ସହ ଲୁଟ୍ପାଟ କରିଛନ୍ତି ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଖବର ମିଳିଚି ସାଂପ୍ରଦାୟିକ ହିଂସାକାଣ୍ଡ ଯୋଗୁଁ ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଜିଲ୍ଲାର କେତେକ ଅଞ୍ଚଳ ଗସ୍ତ କରି ବିଭିନ୍ନ ସଂପ୍ରଦାର ଧାର୍ମିକ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ଆର୍କେ ସିଂ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍କେ ସିଂ ଜାତୀୟ ଇଲେକ୍ଟ୍ରିକ୍ ମୋବିଲିଟି କାର୍ଯ୍ୟକ୍ରମ ନୂଆଦିଲ୍ଲୀଠାରେ ଶୁଭାରୟ କରିଛନ୍ତି ଏହି ଅବସରରେ ସେ କହିଛନ୍ତି ଭାରତ ବିଦ୍ୟୁତ୍ କ୍ଷେତ୍ରରେ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ହାତକୁ ନେଇଛି ଯେଉଁଥିରେ ସ୍ୱଚ୍ଚ ପ୍ରଦୂଷଣମୁକ୍ତ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ତା'ର ପ୍ରଥମ ମ୍ୟାଚ୍ରେ ଗତ ମଙ୍ଗଳବାର ଦିନ ଶ୍ରୀଲଙ୍କଠାରୁ ପାଞ୍ଚ ୱିକେଟ୍ରେ ହାରିଯାଇଛି

ଭାରତର ଗୁରୁଜାନ୍ତ ସିଂହ ଦୁଇଟି ଏବଂ ସୁମିତ କୁମାର ଓ ରାମଦୀପ ସିଂହ ପ୍ରତ୍ୟେକ ଗୋଟିଏ ଲେଖା ଗୋଲ୍ ଦେଇ ଭାରତକୁ ପ୍ରଥମ ବିଜୟ ଦେଇଥିଲେ